ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି

ଏ ନେଇ କିନୁରମାନେ ଉଭୟ ଅନଲାଇନ ଓ ଅଫ୍ଲାଇନରେ ଆବେଦନ କରିପାରିବେ

ରଥର ପାର୍ଶ୍ୱ ଦେବାଦେବୀ ଚଣ୍ଡିଚାମୁଣ୍ଡା ଓ ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଏହି ପଶା ଭୋଗ କରାଯିବାପରେ ରଥ ଉପରେ ପଣା ସହିତ ହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯିବ ରଥ ଉପରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ନୀତି ଶେଷ ହୋଇ ମଇଲମ ଓ ତଡପଲାଗି ଆଦି ଦୈନନ୍ଦିନ ନୀତି କରାଯାଉଛି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ବଳ ଓ ଏସଓଜି ଜବାନମାନଙ୍କ କଡା ସୁରକ୍ଷା ମଧ୍ଘରେ ରଥଗୁଡିକୁ ରଖାଯାଇଛି ଆସନ୍ତାକାଲି ଶ୍ରୀବିଗ୍ରହମାନେ ନୀଳାଦ୍ରି ବିଜେରେ ରଥ ଉପରୁ ପହ ରନ୍ସିଂହାସନ ଉପରେ ବିଜେ କରିବାର କାର୍ଯ୍ୟକ୍ମ ରହିଛି